ତେବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା କଂଗ୍ରେସ କହିଛି

ସିନ୍ଧିଆ ରିଜାଇନ୍ସ ବରିଷ୍ଣ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦର୍ ଇଞ୍ଜଫା ଦେବା ପରେ ମଧ୍ୟପ୍ରଦେଶ ସରକାରଙ୍କ ପ୍ରତି ସଂକଟ ଘନୀଭୂତ ହୋଇଛି ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି

ଅପରପକ୍ଷରେ ଶ୍ରୀ ସନ୍ଧିଆଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି

ବିଜେପି ସିଇସି ଭାରତୀୟ କନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ବୈଠକରେ ରାଜ୍ୟସଭା ନିର୍ବାଚନ ସକାଶେ ସମ୍ଭାବ୍ୟ ଦଳୀୟ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରାଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଦଳର ଅଧ୍ୟକ୍ଷ ଜେପି ନଡ୍ରା କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଏହି ବୈଠକରେ ଯୋଗଦେଇଥିଲେ

ସେହିଦିନ ମତଦାନର ଏକଘଣ୍ଟା ପରେ ଭୋଟ୍ ଗଣନା କରାଯିବ

କରୋନା ଟ୍ରାଭେଲ୍ ଆଡଭାଇକରି ନଭେଲ କରୋନା ଭୂତାଣୁ ପ୍ରାଦ୍ର୍ଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜନସାଧାରଣଙ୍କୁ ଆବଶ୍ୟକ ନଥିଲେ ଚୀନ ଇଟାଲୀ ଇରାନ କୋରିଆ ଜାପାନ ଫ୍ରାନ୍ନ ସ୍କେନ ଓ ଜର୍ମାନୀ ଅଯଥା ଗସ୍ତ ନ କରିବା ଲାଗି ପରାମର୍ଶ ଦିଆଯାଇଛି

ନୃତନ ସଂକ୍ରମଣ ବେଙ୍ଗାଲ୍ରରୁ ଓ ପୁଣେଠାରେ ଦେଖାଦେଇଛି

ସେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କେରଳ ରାଜସ୍ଥାନ ତାମିଲନାଡ଼ ଓ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସଚିବ କହିଛନ୍ତି ଫ୍ରାନ୍ସ ଜର୍ମାନୀ ଓ ସ୍କେନ୍ ନାଗରିକମାନଙ୍କର ସମସ୍ତ ପ୍ରକାରର ଭିସାକୁ ତୁରନ୍ତ ରଦ୍ଦ କରାଯାଇଛି କରୋନା ଭୂତାଣୁ ସଂକ୍ରମଣ ଜନିତ ସମ୍ଭାବ୍ୟ ବିପଦକୁ ମ୍ରକାବିଲା କରିବା ପାଇଁ ଭାରତ ଓ ମ୍ୟାଁମାର ଆନ୍ତର୍ଜାତିକ ସୀମାକୃ ମଣିପ୍ରର ସରକାର ସିଲ୍ କରିଦେଇଛନ୍ତି

ବର୍ତ୍ତମାନ ସୁଦ୍ଧା ରାକ୍ୟରେ କୌଣସି ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ୟୁଏନ୍ ୟୁଏସ୍ ତାଲିବାନ ଡିଲ୍ ଜାତିସଂଘ ନିରାପତ୍ତା ପରିଷଦ ସର୍ବସମ୍ମତିକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଆଫଗାନି ତାଲିବାନ ମଧ୍ୟରେ ନିକଟରେ ହୋଇଥିବା ରାଜିନାମା ସମ୍ପନ୍ଧୀୟ ପ୍ରସ୍ତାବକୁ ଅନୁମୋଦନ କରିଛି

ନିରାପତ୍ତା ପରିଷଦ ଆଫଗାନିସ୍ଥାନ ସରକାରଙ୍କୁ ସେଠାରେ ଶାନ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛି ପରିଷଦ ନିଜ ପରାମର୍ଶରେ ଆଫଗାନିସ୍ଥାନ ସରକାରଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଆଲୋଚନା ଜାରି ରଖିବାକୁ କହିଛି ଏହି ପ୍ରକ୍ରିୟାରେ ସେଠାରେ ମହିଳାଙ୍କ ସମେତ ନାଗରିକ ସମାଜର ନେତା ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରିବାକୁ ଆଫଗାନିସ୍ଥାନ ସରକାରଙ୍କୁ ପରାମର୍ଶ ଦିଆଯାଇଛି ଆଫଗାନିସ୍ଥାନରେ ବହୁଦିନ ଧରି ଚାଲିଥିବା ସଂଘର୍ଷର ଅବସାନ ପାଇଁ ଜାତିସଂଘ ଆଗ୍ରହ ପ୍ରକାଶ କରିଛି

ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଘାନୀଙ୍କ ମୁଖପାତ୍ର ସେଦିକ ସିଦିକ୍କି ଗତକାଲି ଟୁଇଟ କରି ଏହି ସୂଚନା ଦେଇଛନ୍ତି

ତେବେ ଦେଶ ମଧ୍ୟରେ ତାଲିବାନ ପକ୍ଷରୁ କରାଯାଉଥିବା ଆକ୍ରମଣ ଘଟଣା ଉଲ୍ଲେକନୀୟ ଭାବେ ହ୍ରାସ ପାଇବା ଉପରେ ହିଁ ଏହି ବନ୍ଦୀମାନଙ୍କୁ ମୁକ୍ତ କରାଯିବା ବିଷୟ ନିର୍ଭର କରେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ପିଓକେ ହ୍ୟୁମାନ୍ ରାଇଟ୍ସ ପାକ୍ ଅଧିକୂତ କାଶ୍ମୀରର ରାଜନୈତିକ କର୍ମୀମାନେ କାତିସଂଘ ମାନବାଧିକାର ପରିଷଦଠାରେ ସେମାନଙ୍କର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଓ ପାକିସ୍ତାନର ଅତ୍ୟାଚାରରୁ ମୁକ୍ତ ହେବା ପାଇଁ ନିବେଦନ କରିଛନ୍ତି

ସେହି ଅଞ୍ଚଳରେ ସନ୍ତ୍ରାସବାଦୀଙ୍କ କାର୍ଯ୍ୟକଳାପ ବଳବଉର ଥିବା ସେ କହିଛନ୍ତି ନିଷିଦ୍ଧ ସନ୍ତାସବାଦୀ ସଂଗଠନର ନେତାମାନେ ସେଠାରେ ସ୍ୱାଧୀନଭାବେ ଚଳପ୍ରଚଳ କରୁଥିବା ଘଟଣାରୁ ପାକିସ୍ତାନ ସେମାନଙ୍କୁ ସମର୍ଥନ ଦେଉଥିବା ସ୍ୱଷ୍ଟ ହୋଇଛି ବୋଲି ସେ କହିଛନ୍ତି ସେ ଜାତିସଂଘ ମାନବ ଅଧିକାର ପରିଷଦ ପାକିସ୍ତାନକୁ ସେଠାରେ ହିଂସା ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ପଦକ୍ଷେପ ନେବା ସକାଶେ ସେ ନିବେଦନ କରିଛନ୍ତି

ତେବେ ସେମାନଙ୍କ ମଧ୍ୟରୁ କ୍ରିଷାନ ଓ କୌର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ଦୀତ ହୋଇଥିବାରୁ ଦେଶ ପାଇଁ ଅନ୍ତତଃପକ୍ଷେ ରୌପ୍ୟପଦକ ଆଣିବା ସୁନିଣ୍ଢିତ ହୋଇଛି କ୍ରିଷାନ ଆଜି ହେବାକୁ ଥିବା ଫାଇନାଲ୍ରେ କୋର୍ଡାନର ହୁସେନଙ୍କ ସହ ମୁକାବିଲା କରିବାକୁ ଥିବାବେଳେ ସିମରନ୍ଜିତ କୌର ଦକ୍ଷିଣକୋରିଆର ଓ ୟେଁ ଜିଙ୍କୁ ଭେଟିବେ ବ୍ୟାଡ୍ମିଣ୍ଟନ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳୀମାନେ ଆଜି ଇଂଲଣ୍ଡର ବର୍ମିଙ୍ଗ୍ହାମ୍ଠାରେ ଆରମ୍ଭ ହେବାକୁ ଥିବା ଅଲ୍ ଇଂଲଣ୍ଡ୍ ଚାମ୍ପିୟନ୍ସିପ୍ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଚୀନର ଉହାନ୍ ସହରରେ କରୋନା ଭୂତାଣୁ ସଂକ୍ରମଣ ଘଟଣା ପରେ କର୍ମାନ ଓପନ ସମେତ ବିଭିନ୍ନ ବିଶ୍ୱସରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଥିଲାବେଳେ ଆଜି ଅଲ୍ ଇଂଲଣ୍ଡ ଚମ୍ପିୟାନ୍ସିପ୍ରେ ଭାରତୀୟ ଦଳର ନେତୃତ୍ୱ ନେବେ ପିଭି ସିନ୍ଧୁ